ସେହି ରାଜ୍ୟଗୁଡ଼ିକ ହେଉଛି ବିହାର ଝାଡ଼ଖଣ୍ଡ ମଧ୍ୟପ୍ରଦେଶ ଓଡ଼ିଶା ରାଜସ୍ଥାନ ଏବଂ ଉତ୍ତର ପ୍ରଦେଶ ଏହିସବୁ ରାଜ୍ୟରେ ଚାଲିଥିବା ପ୍ରକଳ୍ପଗୁଡ଼ିକରେ ପ୍ରବାସୀ ଶ୍ରମିକମାନେ ନିଯୁକ୍ତି ସୁଯୋଗ ପାଇବା ଓ ପ୍ରକଳ୍ପଗ୍ରଡ଼ିକର ଅଗ୍ରଗତି ନେଇ ରେଳମନ୍ତ୍ରୀ ପିୟଷ ଗୋୟଲ୍ ସମୀକ୍ଷା କରିଛନ୍ତି

ପ୍ରତ୍ୟେକ ଜିଲ୍ଲା ତଥା ରାଜ୍ୟଗୁଡ଼ିକରେ ରେଳବାଇ ପକ୍ଷରୁ ନୋଡାଲ୍ ଅଫିସରଙ୍କୁ ନିଯୁକ୍ତି କରାଯାଇଛି ଯାହାଦ୍ୱାରା ରାଜ୍ୟ ସରକାରଗୁଡ଼ିକ ସହ ସମନ୍ୱୟ ଆଣିବାରେ ସହାୟକ ହେଉଛି କୋଭିଡ୍ ନାଇଷ୍ଟିନ୍ଜନିତ ସ୍ଥିତିର ମୁକାବିଲା କରିବା ସକାଶେ ଗ୍ରାମଗୁଡ଼ିକୁ ଫେରିଥିବା ଅସଂଖ୍ୟ ପ୍ରବାସୀ ଶ୍ରମିକଙ୍କୁ କାମ ଯୋଗାଇଦେଇ ସେମାନଙ୍କୁ ସଶକ୍ତ କରିବା ସହ ଜୀବିକା ସୁଯୋଗ ସୃଷ୍ଟି ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗରିବ କଲ୍ୟାଣ ରୋଜଗାର ଅଭିଯାନର ଶୁଭାରମ୍ଭ କରିଥିଲେ

ବ୍ୟୟ କରାଯିବା ଲକ୍ଷ୍ୟ ରଖାଯାଇଛି

ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ଆଗାମୀ ଦିନରେ ଓଡ଼ିଶା ସମଗ୍ର ଭାରତରେ ଇସ୍କାତ ଶିଳ୍ପର କେନ୍ଦ୍ରବିନ୍ଦୁ ପାଲଟିବ ବୋଲି କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ତଥା ଇସ୍କାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଶା ପ୍ରକାଶ କରିଛନ୍ତି କ୍ରମାଗତଭାବେ ଅନେକ ଟ୍ୱିଟ୍ରେ ଶ୍ରୀ ପ୍ରଧାନ କହିଛନ୍ତି ଘରୋଇ ଇସ୍କାତ ଶିଳ୍ପର ବିକାଶ ଏବଂ ଇସ୍କାତ କ୍ଷେତ୍ରରେ ପୂର୍ବୋଦୟ ମିଶନ ରାଜ୍ୟକୁ ଏକ ସମନ୍ୱିତ ଇସ୍କାତ କେନ୍ଦ୍ରରେ ପରିଣତ କରିବ

ଏମ୍ଏସ୍ଏମ୍ଇ ଗଡକରୀ ଦେଶର ପ୍ରଗତିରେ ଅଣୁ କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ ଉଦ୍ୟୋଗ ଗୁଡ଼ିକର ମହତ୍ତ୍ୱପୂର୍୍ଣ ଭୂମିକା ରହିଛି ବୋଲି ବିଭାଗୀୟ କେନ୍ଦ୍ରମନ୍ତ୍ରୀ ନୀତିନ୍ ଗଡକରୀ କହିଛନ୍ତି

ଦେଶର ସୀମାନ୍ତ ଓ ଉପକୃଳବର୍ତ୍ତୀ କିଲ୍ଲାର ଯୁବାପିଢ଼ୀର ଆକାଂକ୍ଷା ପୂରଣ ଉଦ୍ଦେଶ୍ୟରେ ପ୍ରସ୍ତୁତ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ବୃହତ୍ ସମ୍ପ୍ରସାରଣ ଯୋଜନାକୁ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ମଞ୍ଜୁରୀ ପ୍ରଦାନ କରିଛନ୍ତି

ସେଥିମଧ୍ୟରୁ ଏକତ୍ତୀୟାଂଶ ବାଳିକା ରହିବେ ବୋଲି ନିଷ୍ପଭି ନିଆଯାଇଛି

ସୀମାନ୍ତବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଥିବା ଏନ୍ସିସି ୟୁନିଟ୍ଗୁଡ଼ିକୁ ସେନା ପ୍ରଶିକ୍ଷଣ ଓ ପ୍ରଶାସନିକ ସହାୟତା ଯୋଗାଇଦେବ ସେହିପରି ଉପକୃଳବର୍ତ୍ତୀ ଅଞ୍ଚଳରେ ଥିବା ଏନ୍ସିସି ୟୁନିଟ୍ଗୁଡ଼ିକୁ ନୌସେନା ସହାୟତା ଯୋଗାଇବ ଏବଂ ବାୟୁସେନା ଘାଟୀ ନିକଟସ୍ଥ ଏନ୍ସିସି ୟୁନିଟ୍ଗୁଡ଼ିକୁ ବାୟୁସେନା ସହାୟତା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ରାଜ୍ୟଗୁଡ଼ିକ ସହଯୋଗରେ ଏହି ଏନ୍ସିସି ସମ୍ପ୍ରସାରଣ ଯୋଜନା କାର୍ଯ୍ୟକାରୀ କରାଯିବ ରିକଭରି ରେଟ୍ ଦେଶରେ କୋଭିଡ୍ ନାଇଷ୍ଟିନ୍ ମୃତ୍ୟୁହାର କ୍ରମାଗତ ଭାବେ ହ୍ରାସ ପାଇବା ଫଳରେ ଭାରତ ନିମ୍ନ ମୃତ୍ୟୁହାର ଥିବା ବିଶ୍ୱର ଅନ୍ୟତମ ଦେଶ ତାଲିକାରେ ସ୍ଥାନ ପାଇଛି

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଶାଳୟ କହିଛି କେନ୍ଦ୍ର ସରକାର ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ସମନ୍ଦିତ ପ୍ରୟାସ ଯୋଗୁଁ ମୃତ୍ୟୁହାର ହ୍ରାସ ପାଇଛି

ନିର୍ଦ୍ଧାରିତ ପରିଚାଳନା ପ୍ରକ୍ରିୟା ଅନୁଯାୟୀ ପ୍ରତ୍ୟେକ ତୀର୍ଥଯାତ୍ରୀ ମୁହଁରେ ମାସ୍କ ପିନ୍ଧିବା ସହିତ ନିକର ମୋବାଇଲ୍ରେ ଆରୋଗ୍ୟ ସେତୁ ଆପ୍ ଡାଉନ୍ଲୋଡ୍ କରିବାକୁ କୁହାଯାଇଛି ଯାତ୍ରାର ପ୍ରବେଶପଥରେ ତୀର୍ଥଯାତ୍ରୀମାନଙ୍କର ଥର୍ମାଲ ଯାଞ୍ଚକୁ ବାଧ୍ୟତମାମ୍ରଳକ କରାଯାଇଛି

ପାକ୍ ଆର୍ମି ଫାୟାର୍ ଜନ୍ମୁ କାଶ୍ମୀର ରାଜୌରୀ ଜିଲ୍ଲା ନୌସେରା ସେକ୍ଟର ନିୟନ୍ତ୍ରଣ ରେଖା ଏଲ୍ଓସିଠାରେ ପାକିସ୍ତାନ ସେନା ଗତକାଲି ସନ୍ଧ୍ୟାରେ ପୁଣି ଅସ୍ତ୍ରବିରତି ଉଲୁଙ୍ଘନ କରିଛି ପ୍ରତିରକ୍ଷା ଜନସମ୍ପର୍କ ଅଧିକାରୀ କର୍ଷେଲ୍ ଦାଭିନ୍ଦର ଆନନ୍ଦ କହିଛନ୍ତି ପାକିସ୍ତାନ ସେନା ପକ୍ଷରୁ ଭାରତୀୟ ଅଞ୍ଚଳ ଉପରକୁ ପ୍ରଥମେ ସାମାନ୍ୟ ଓ ପରେ ଜୋର୍ଦାର୍ ମୋର୍ଚାର୍ ଆକ୍ରମଣ କରିଥିଲେ

ଉଭୟ ପକ୍ଷ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳିଗୋଳା ବିନିମୟ ଚାଲିଥିଲା ହେଲେ କୌଣସି ଧନଜୀବନ ହାନି ଘଟି ନାହିଁ ବୋଲି ପିଆର୍ଓ ଶ୍ରୀ ଆନନ୍ଦ କହିଛନ୍ତି

ଏହି ଆଗାମୀ ଅଧ୍ୟାୟ ପାଇଁ ଜନସାଧାରଣ ସେମାନଙ୍କ ଚିନ୍ତାଧାରା ଓ ମତାମତ ସମ୍ପର୍କରେ ଜଣାଇବାକୁ ଶ୍ରୀ ମୋଦି ଆମନ୍ତ୍ରଣ କରିଛନ୍ତି

ଚେତନ ଚୌହାନ୍ ପୂର୍ବତନ କ୍ରିକେଟ୍ ଖେଳାଳି ତଥା ଉତ୍ତର ପ୍ରଦେଶର କ୍ୟାବିନେଟ୍ ମନ୍ତ୍ରୀ ଚେତନ ଚୌହାନ୍ଙ୍କର ଗତକାଲି କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣରେ ପରଲୋକ ହୋଇଛି

ସେ ଉତ୍ତର ପ୍ରଦେଶ ସରକାରରେ ସୈନିକ କଲ୍ୟାଣ ଗୃହରକ୍ଷୀ ଏବଂ ସାଧାରଣ ନିରାପତ୍ତା ବିଭାଗ ମନ୍ତ୍ରୀ ଥିଲେ

ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିବା ଫଳରେ ପରେ ଗୁରୁଗ୍ରାମ୍ର ମେଦାନ୍ତ ହସ୍ୱିଟାଲ୍କୁ ସ୍ଥାନାନ୍ତର କରାଯାଇଥିଲା ଶୁକ୍ରବାର ରାତିର୍ ତାଙ୍କ ଭେଷ୍ଟିଲେଟ୍ର୍ରେ ରଖାଯାଇଥିବାବେଳେ ଗତକାଲି ଅପରାହୁରେ ତାଙ୍କର ମୃତ୍ୟୁ ହୋଇଯାଇଛି